ଏବଂ ରାଜ୍ୟରେ ଶୀତଲହରୀ ଜାରି

ଶିଳାନ୍ୟାସ କରିଛନ୍ତି

ଏହି ଉହବରେ କେନ୍ଦ୍ରମନ୍ତୀ ଜୁଏଲ୍ ଓରାମ ଧମେନ୍ଦ୍ର ପ୍ରଧାନ ରାଜ୍ୟପାଳ ଗଣେଶୀ ଲାଲ ସାଂସଦ ପ୍ରସନ୍ନ ପାଟଶାଣୀ ଏବଂ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ

ଏହି ସମୟରେ ଶ୍ରୀକୀଉଙ୍କର ବଲ୍କଭ ନୀତି ଶେଷ ହୋଇଥିଲା

ବିଭିନ୍ନ ସ୍ଛାନରେ ଲୋକମାନେ ନିଆଁ କାଳି ବସିଥିବାର ଦେଖିବାକୁ ମିଳୁଛି